ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଗତି ହେଉଛି ଏକ ସମନ୍ୱୟକାରୀ ମତବିନିମୟର ମଞ୍ଚ ପ୍ରଗତି ଏକସାଙ୍ଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁର୍ତ୍ୱପୂର୍ଣ ପ୍ରକଳ୍ପ ଓ ରାଜ୍ୟ ସରକାରଙ୍କର ଅନେକ ପ୍ରକଳ୍ପର ତଦାରଖ ଓ ସମୀକ୍ଷା କରିଥାଏ

ଆସନ୍ତା ଶୁକ୍ରବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଗତକାଲି ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି ବିଜେପି ଆମ୍ ଆଦ୍ମୀ ପାର୍ଟି ଏବଂ କଂଗ୍ରେସର ପ୍ରାର୍ଥୀଙ୍କ ସମେତ ଅନ୍ୟମାନେ ବିଭିନ୍ନ ଆସନପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଆପ୍ର ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍ ବିଜେପିର ସୁନିଲ୍ ଯାଦବ ଏବଂ କଂଗ୍ରେସର ରମେଶ ଶବରୱାଲ୍ ନୂଆଦିଲ୍ଲୀ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅନ୍ୟପକ୍ଷରେ କେଜରିୱାଲ୍ଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲର ସମୟସୀମାକୁ ବଡ଼ାଇ ଦିଆଯାଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମର ଅଭିଯୋଗକୁ କିଲ୍ଲା ନିର୍ବାଚନ ଅଧିକାରୀ ଖଶ୍ଚନ କରିଛନ୍ତି ସମସ୍ତ ପ୍ରକ୍ରିୟା ଅନ୍ଦ୍ରଯାୟୀ ତାଙ୍କର ନାମାଙ୍କନପତ୍ର ରିଟର୍ଣ୍ଣିଂ ଅଧିକାରୀ ଗ୍ରହଣ କରିଥିଲେ ବୋଲି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ମେରଠରେ ଏକ ଜନସଭାରେ ଉଦ୍ବୋଧନ ଦେଇ ଏହି ଆଇନ ଉପରେ ଥିବା ସନ୍ଦେହକୁ ଦୂର କରିବାର ପ୍ରୟାସ କରିବେ ବିଜେପି ରାଜ୍ୟ ଶାଖା ସଭାପତି ସ୍ୱତନ୍ତ୍ର ଦେବ ସିଂହ ମଧ୍ୟ ଏହି ର୍ୟାଲିରେ ଉଦ୍ବୋଧନ ଦେବେ ସେହିପରି କାନ୍ପୁରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ର୍ୟାଲିରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅଂଶଗ୍ରହଣ କରିବେ ଏହି ଆଇନକୁ ନେଇ ବିରୋଧି ଦଳଗୁଡ଼ିକ ପକ୍ଷରୁ କନସାଧାରଣଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି କରାଯାଉଛି ସଭାସମିତି ଓ ଆଲୋଚନା ମାଧ୍ୟମରେ ତାହାକୁ ଦ୍ୱର କରିବାପାଇଁ ସମଗ୍ର ରାଜ୍ୟରେ ଦଳୀୟ କର୍ମୀମାନଙ୍କୁ ନିୟୋଜିତ କରାଯାଇଛି

କନ୍ୟାସନ୍ତାନଙ୍କ ସ୍ରରକ୍ଷା ଏବଂ ସମାଜରେ ସେମାନଙ୍କର ବଞ୍ଚବାର ଅଧିକାରକୁ ବଜାୟ ରଖିବା ଏହି ଯୋଜନାର ମ୍ରଖ୍ୟ ଉଦ୍ଦେଶ୍ୟ ସାମ୍ବହିକ ଉଦ୍ୟମଦ୍ୱାରା କନ୍ୟା ସନ୍ତାନଙ୍କୁ ଶିକ୍ଷା ଓ ସହଯୋଗ ଯୋଗାଇ ଦେବାପାଇଁ ଏହି ଯୋଜନା ଉଦ୍ଦିଷ୍ଟ

ପ୍ରଧାନମନ୍ତ୍ରୀ କହିଛନ୍ତି ସମାଜର ମଙ୍ଗଳପାଇଁ ଲିଙ୍ଗଗତ ତାରତମ୍ୟକୁ ହ୍ରାସ କରିବା ଜରୁରୀ

ଏହି ବିମାନ ବନ୍ଦରଗୁଡ଼ିକ ହେଲା ଦିଲ୍ଲୀ ମୁମ୍ୟାଇ କୋଲ୍କାତା ଚେନ୍ନାଇ ବେଙ୍ଗାଲୁରୁ ହାଇଦ୍ରାବାଦ ଓ କୋଚି ହଙ୍ଗ୍କଙ୍ଗ୍ ସମେତ ଚୀନ୍ର ବିଭିନ୍ନ ସ୍ଥାନରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କର ଏହିଭଳି ଯାଞ୍ ପାଇଁ ସମସ୍ତ ଆନୁଷଙ୍ଗିକ ସୁବିଧା ତୁରନ୍ତ ଉପଲବ୍ଧ କରାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ୟୁଏସ୍ ଇମ୍ପିଚ୍ମେଣ୍ଟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଙ୍କ ବିରୋଧରେ ଐତିହାସିକ ମହାଭିଯୋଗ ପ୍ରକ୍ରିୟା ଉପରେ ଗତରାତିରେ ସିନେଟ୍ରେ ବିଚାର ଆରମ୍ଭ ହୋଇଥିବାବେଳେ ଉତ୍ଷିପ୍ତ ଡେମୋକ୍ରାଟ୍ ସଦସ୍ୟମାନେ କୌଣସି ସାକ୍ଷ୍ୟ କିୟା ନୃତନ ପ୍ରମାଣ ନ ଥାଇ ସିନେଟ୍ର ରିପବ୍ଲିକାନ୍ ସଦସ୍ୟମାନେ ଏହି ପ୍ରକ୍ରିୟା ଚଳାଇବାପାଇଁ ଉଦ୍ୟମ କରୁଥିବାର ଅଭିଯୋଗ କରିଛନ୍ତି କ୍ଷମତାର ଅପବ୍ୟବହାର ଅଭିଯୋଗରେ ପଦରୁ ବହିଷ୍କତ ହେବା ଅବଶ୍ୟମ୍ଭାବୀ ହୋଇପଡ଼ିଥିବାବେଳେ ରାଷ୍ଟ୍ରପତି ଟ୍ରମ୍ଫ୍ଙ୍କର ଘନିଷ୍ଠ ସହଯୋଗୀ ମିଚ୍ ମ୍ୟାକୋନେଲ୍ ପ୍ରମୁଖ ସାକ୍ଷୀ କିମ୍ବା କୌଣସି ଦସ୍ତାବିଜ୍ ଉପରେ ଆଲୋଚନାକୁ ରଦ୍ଦ କରିବାପାଇଁ ଥିବା ମୂଳ ନିୟମ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଉଭୟ ପକ୍ଷ ପ୍ରୋସେକ୍ୟୁଟର୍ଙ୍କ ଯୁକ୍ତିକୁ ଖଶ୍ତନ କରିବା ଭଳି ତର୍କ ଉପସ୍ଥାପନ କରିଥିଲେ

ଜୟଶଙ୍କର ଗାନ୍ଧି ମହାତ୍ମାଗାନ୍ଧିଙ୍କ ସ୍ଚୁତିରକ୍ଷାପାଇଁ ଭାରତ ପକ୍ଷରୁ ଆଫ୍ରିକାରେ ପ୍ରତିଷ୍ଠା କରାଯାଇଥିବା ପ୍ରଥମ ଅନ୍ତର୍ଜାତୀୟ ସମ୍ମେଳନ କେନ୍ଦ୍ରକୁ ଗତକାଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ନାଇଜେରିଆର ରାଷ୍ଟ୍ରପତି ମହନ୍ତ୍ରଦାଉ ଇସୌଫୋ ମିଳିତ ଭାବେ ଉଦ୍ଘାଟନ କରିଛନ୍ତି ଶ୍ରୀ ଜୟଶଙ୍କର କହିଛନ୍ତି ଏହି କେନ୍ଦ୍ର ପ୍ରତିଷ୍ଠା ଭାରତ ଆଫ୍ରିକା ବନ୍ଧୁତ୍ୱ ଏବଂ ଭାରତର ଆଫ୍ରିକା ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ଏହି କେନ୍ଦ୍ର ପ୍ରଶସ୍ତ ଆଧୁନିକ ଏବଂ ପରିବେଶ ଅନୁଭୂଳ ଅଟେ

ଭିପି ତେଲୁଗୁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ତେଲୁଗୁ ଏକ ପୁରାତନ ଭାଷା ଏବଂ ଏହାର ହୃତ ଗୌରବ ଫେରାଇ ଆଣିବାର ଆବଶ୍ୟକତା ରହିଛି ଆନ୍ଧ୍ରପ୍ରଦେଶର ନେଲ୍ଲର୍ ଜିଲ୍ଲା ଅନ୍ତର୍ଗତ ଶ୍ରୀ ପୋଟ୍ଟି ଶ୍ରୀରାମୁଲ୍ଲଠାରେ ଶାସ୍ତୀୟ ତେଲୁଗୁ ଭାଷାରେ ଅଧ୍ୟୟନ ପାଇଁ ଉତ୍କର୍ଷ କେନ୍ଦ୍ରର ବିକାଶ ଉପରେ ଆୟୋଜିତ ଏକ କର୍ମଶାଳାର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ ଏହି ଶାସ୍ତ୍ରୀୟ ତେଲୁଗୁ ଭାଷାର ଉନ୍ନତି ତଥା ଶାସ୍ତ୍ରୀୟ ତେଲୁଗୁ ଶିକ୍ଷାପାଇଁ ଉତ୍କର୍ଷ କେନ୍ଦ୍ରର ବିକାଶ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ବୁଦ୍ଧିକୀବୀମାନଙ୍କୁ କହିଛନ୍ତି ସେ ଆହୁରି କହିଛନ୍ତି ପ୍ରତ୍ୟେକ ଭାଷା ଇତିହାସ ସଂସ୍କୃତି ଓ ସାମାଜିକ ମୂଲ୍ୟବୋଧର ପ୍ରତିନିଧିତ୍ୱ କରିଥାଏ ପ୍ରତିଟି ଭାରତୀୟ ଭାଷାର ସୁରକ୍ଷା ଓ ପ୍ରୋହାହନ ପାଇଁ ସମସ୍ତ ସମ୍ପୁକ୍ତ ପକ୍ଷ ତତ୍ପର ହେବା ଆବଶ୍ୟକ ବୋଲି ମତଦେଇ ଶ୍ରୀ ନାଇଡୁ କହିଛନ୍ତି ପ୍ରତିଟି ଭାଷାର ପ୍ରୋହାହନ ସରକାରଙ୍କର କର୍ତ୍ତବ୍ୟ ହେବା ଉଚିତ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତରାଳୟଦ୍ୱାରା ଏହି କର୍ମଶାଳା ଆୟୋକିତ ହୋଇଛି ଏଥିରେ ଯୋଗଦେଇ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କର୍ମଶାଳାରୁ ମିଳିଥିବା ବିଭିନ୍ନ ସୁଚିନ୍ତିତ ମତାମତ ଓ ପ୍ରସ୍ତାବ ଉପରେ ସରକାର କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରତି ଦେଇଛନ୍ତି ପୋଖରିଆଲ୍ ଏଚ୍ଆର୍ଡି କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶିକ୍ଷାକ୍ଷେତ୍ର ଓ ପ୍ରତିଭାସମ୍ପନ୍ନ ମାନବ ସମ୍ପଳର ବିକାଶ ଉପରେ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି ଆନ୍ଧ୍ରପ୍ରଦେଶର ନେଲ୍ଲୋର କିଲ୍ଲାର ଶ୍ରୀପୋଟି ଶ୍ରୀରାମୁଲ୍ଲର ଭେଙ୍କଟାଚଲମ୍ଠାରେ ଛାତ୍ରଛାତ୍ରୀମାନଙ୍କର ଏକ ମତବିନିମୟ ଅଧିବେଶନରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ସରକାର ଭାରତରେ ଶିକ୍ଷାର ଗୁଣାତ୍ମକ ମୂଲ୍ୟ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଯାହାଫଳରେ ଛାତ୍ରଛାତ୍ରୀମାନେ ଅନ୍ତର୍ଜାତୀୟ ଶିକ୍ଷା ଅନୁଷ୍ଠାନଗୁଡ଼ିକ ସହିତ ପ୍ରତିଯୋଗିତା କରିପାରିବେ ସେ ଆହୁରି କହିଛନ୍ତି କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରଶୀତ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଯୁବପିଢ଼ି ମଧ୍ୟରେ ଚାହିଦାଭିତ୍ତିକ କୌଶଳ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ମନରେ ଆତ୍କବିଶ୍ୱାସ ଭରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ମାଧ୍ୟମରେ ରାଷ୍ଟର ଯୁବାପିଡ଼ିର ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ନିଶଙ୍କ କହିଛନ୍ତି ଖେଲୋ ଇଣ୍ଡିଆ ଗୌହାଟୀର ସରୁସଜାଇ ଷ୍ଟାଡିୟମ୍ଠାରେ ଏକ ବର୍ଷ୍ଣାତ୍ୟ ଉଦ୍ଯାପନୀ ଉହବ ସହିତ ତୂତୀୟ ଖେଲୋ ଇଣ୍ଡିଆ ଯୁବ କ୍ରିଡ଼ା ପ୍ରତିଯୋଗିତା ଆଜି ସନ୍ଧ୍ୟାରେ ସମାପ୍ତ ହେବ ଆକି ଅନ୍ତିମ ଦିନରେ ବକ୍ୱିଂ ଫୁଟ୍ବଲ୍ ଓ ଟେନିସ୍ର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ଏହାଛଡ଼ା ସନ୍ତରଣ ଓ ଭାର ଉତ୍ତୋଳନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ